ଗଡିପାରିନାହି ବସ୍

ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ହାଇଦ୍ରାବାଦ କୋଲକାତା ଓ ଝାରସୁଗୁଡାକୁ ବିମାନ ଉଡାଣ ବାତିଲ୍ ହୋଇଥିବା ସ୍ଚନା ଦିଆଯାଇଛି

ଏ ସମ୍ପର୍କରେ କ୍ରତିକ୍ରିୟା ଦେଇ ପରିବହନ ମନ୍ତୀ ପଦ୍ମନାଭ ବେହେରା କହିଛନ୍ତି ଲକ୍ଡାଉନ୍ କାରଣରୁ ବସ୍ କର୍ମଚାରୀମାନେ ଅନୁପସ୍ଚିତ ଥିବାରୁ ଆଜି ବସ୍ ଚଳାଚଳ ସ୍ୱାଭାବିକ ହୋଇପାରିନାହି ସେ କହିଛନ୍ତି ରାକ୍ୟ ସରକାର ଘରୋଇ ବସ୍ ମାଲିକ ସଂଘର ଦାବିପ୍ରତି ସଚେତନ ଅଛନ୍ତି ରୋଡ ଟ୍ୟାକୁ ଛାଡ କରିବାକୁ ପ୍ରକ୍ରିୟା ଚାଲିଛି ଏବଂ ବସ୍ ଚଳାଚଳ ଆରୟ ହହଲେ ସମସ୍ତ ବସ୍ଷ୍ଟାଣ୍ଡ ବିଶୋଧୀକରଣ ପାଇଁ ପଦକ୍ଷେପ ଆର ଦେଇଛନ୍ତି

ଆକି ସୁଦ୍ଧା ମତାମତ ଦେବାକୁ କୁହାଯାଇଛି

ମିଲ୍ୟାୟନ କେନ୍ଦରେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ ଦିଆଯାଇଥିବା ବେଳେ ବିଶୋଧିକରଣ ପାଇଁ ସ୍ୱତନ୍ତ ବ୍ୟବସ୍ରା ଗ୍ରହଶ କରାଯାଇଛି

ଦୀର୍ଘ ଏକ ମାସ ଧରି ଚାଲିଥିବା ରମ୍ଜାନ ଉପବାସ ଗତକାଲି ଶେଷ ହୋଇଥିଲା

ଏହି ଅବସରରେ ରଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଛା ଜଶାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଇଦ୍ ଅବସରରେ ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଛା ଓ ଅଭିନନ୍ଦନ କଶାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି

ଇଦୁଲଫିତର ଅବସରରେ ରାଜ୍ୟବ୍ୟାପୀ ଆଜି ସାମାଜିକ ଦୂରତା ରକ୍ଷାକରି ନମାଜପାଠ ଓ ଶୁଭେଛା ଆଦାନପ୍ରଦାନ କରାଯାଇଛି